ପିଏମ ଡେ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାର ପ୍ରାଚୀର ଉପରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଥମ ବାର୍ଭା ଦେଇଛନ୍ତି ଗତକାଲି ସେ ଏହି ଅବସରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ସ୍ଥାୟୀ ସମାଧାନ ପାଇଁ ତାଙ୍କ ସରକାର ଗ୍ରହଣ କରୁଥିବା ନିର୍ଣ୍ଣୟାତ୍କକ କାର୍ଯ୍ୟକ୍ରମ ସମ୍ପର୍କରେ ସ୍ଟଚନା ପ୍ରଦାନ କରିଛନ୍ତି ଏଥିରେ ଦେଶର ସବୁ ଲୋକଙ୍କ ଘରକୁ ପାଇପ୍ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ଅନ୍ୟତମ ଦେଶରେ ପ୍ରଥମଥର ତିନିବାହିନୀ ମଧ୍ୟରେ ସମନ୍ୱୟ ରକ୍ଷା ନିମନ୍ତେ ଚିଫ ଅଫ ଡିଫେନ୍ସ ପଦ ସୃଷ୍ଟି ଜନବିଷ୍କୋରଣର ମୁକାବିଲା ଏକ ରାଷ୍ଟ୍ର ଏକ ନିର୍ବାଚନ ଏବଂ ଜାନ୍ମୁ କାଶ୍ମୀର ଲୋକଙ୍କ ଆଶାଆକାଂକ୍ଷା ପୂର୍ବଣ ପାଇଁ ସେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କ ସରକାରର ପ୍ରଥମ ପାଞ୍ଚ ବର୍ଷ ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ଉଦ୍ଦିଷ୍ଟ ଥିଲା ସରକାରଙ୍କ ଦ୍ୱିତୀୟ ପାଳି ଏବେ ଲୋକଙ୍କ ଆଶା ଆକାଂକ୍ଷା ପ୍ରରଣ ପାଇଁ ବିନିଯୋଗ ହେବ

ଅତଏବ ତାହା ଅବସାନ ଘଟାଇ ଏହି ନୂଆ ବ୍ୟବସ୍ଥା ଗ୍ରହଣ କରାଯାଇଛି ସମ୍ପୁକ୍ତ ଅଞ୍ଚଳର ବିକାଶ ପାଇଁ ସରକାର ସବୁ ମଧ୍ୟେ ଉଦ୍ୟମ କର୍ତ୍ଥନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ପରିବର୍ତ୍ତିତ ବିଶ୍ୱର ଆବଶ୍ୟକତା ପୂରଣ କରିବା ପାଇଁ ତିନିବାହିନୀ ମଧ୍ୟର ସମନ୍ୱୟ ରକ୍ଷା ଜରୁରୀ ସେଥିପାଇଁ ଚିଫ ଅଫ ଡିଫେନ୍ସ ଷ୍ଟାପ୍ ପଦ ସୂଷ୍ଟି କରାଯିବ ଏହାଦ୍ୱାରା ପ୍ରତିରକ୍ଷା ବାହିନୀ ଉପଯୁକ୍ତ ନେତୃତ୍ୱ ପାଇବେ

ସେହି ଲକ୍ଷ୍ୟ ପ୍ରରଣ ପାଇଁ ଭିଭିମି ବିକାଶ କ୍ଷେତ୍ରରେ ଦେଶରେ ଶହେ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ ଏହି ଅବସରରେ ପ୍ରଧାନମନ୍ତ୍ରୀ ସୀମାପାର ଆତଙ୍କବାଦ ଦୁର୍ନୀତି ଦାରିଦ୍ର୍ୟ ଆଦି ସମସ୍ୟାର ସମାଧାନ ଏବଂ ସାଧାରଣ ଜନତା ଓ ଚାଷୀକୃଳଙ୍କ କଷ୍ଟ ଲାଘବ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ସ୍ଚଚନା ଦେଇଛନ୍ତି

କାମ୍ମୁ କାଶ୍ମୀର ସରକାରଙ୍କ ମୁଖପାତ୍ର ରୋହିତ କଂସାଳ କହିଛନ୍ତି ମୁଖ୍ୟ ଉହବ ଶ୍ରୀନଗରର ସେରି କାଶ୍ମୀର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ଏଥିରେ ରାଜ୍ୟପାଳ ସତ୍ୟପାଲ ମଲ୍ଟିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏହି ଅବସରରେ ଜାମ୍ମୁ କାଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ ପାହ୍ୟ ପ୍ରଦାନ କରି ସରକାର ଗ୍ରହଣ କରିଥିବା ବିଭିନ୍ନ ପ୍ରକାର ପଦକ୍ଷେପ ସମ୍ପର୍କରେ ସେ ସ୍ଚନା ଦେଇଥିଲେ ଏହା କେବଳ ଐତିହାସିକ ପଦକ୍ଷେପ ନୁହେଁ ଏହା ଦ୍ୱାରା କାମ୍ମୁ କାଶ୍ମୀର ଓ ଲଦାଖବାସୀଙ୍କ ଅଶେଷ କଲ୍ୟାଣ ଏବଂ ବିକାଶର ଏକ ନୂଆ ଧାରା ଆରମ୍ଭ ହେବ ବୋଲି ସେ କହିଛନ୍ତି ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ଉହବରେ ସରପଞ୍ଚମାନେ ତ୍ରିରଙ୍ଗା ଉତ୍ତୋଳନ କରିଥିବା ଖବର ମିଳିଛି

ଏହି ଅବସରରେ ୱାଂଶିଟନ ସ୍ଥିତ ଇଣ୍ଡିଆ ହାଉସରେ ଆୟୋଜିତ ଏକ ସମାବେଶରେ ଉଦ୍ବୋଧନ ଦେଇ ଭାରତୀୟ ରାଷ୍ଟ୍ରଦୃତ ହର୍ଷବର୍ଦ୍ଧନ ଶ୍ରୀଘଲା କହିଛନ୍ତି ଯେ ଜାମ୍ଗୁ କାଶ୍ମୀର ସ୍ୱତନ୍ତ୍ର ପାହ୍ୟା ଉଚ୍ଛେଦ ଦେଶର ସଂହତି କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପଦକ୍ଷେପ

ୱାଲ୍ ଲିଡ୍ସ ଆଇଡି ସ୍ୱାଧୀନତା ଦିବସ ଉପଲକ୍ଷେ ବିଶ୍ୱ ନେତୃମଣ୍ଡଳୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଅଭିନନ୍ଦନ ଜ୍ଞାପନ କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ୍ ସ୍ୱାଧୀନତା ଦିବସ ଉପଲକ୍ଷେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଅଭିନନ୍ଦନ ଜଣାଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନଞ୍ଜାମିନ୍ ନେତା ନେହୁ ଏକ ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନମସ୍କାର ଜଣାଇଛନ୍ତି ଏହି ବାର୍ତ୍ତାରେ ସେ ଶ୍ରୀ ମୋଦୀଙ୍କୁ ଅଭିନନ୍ଦନ କଶାଇବା ସହ ଦୁଇ ଦେଶ ମଧ୍ୟରେ ଥିବା ନିବିଡ ସମ୍ପର୍କର ଅବତାରଣା କରିଛନ୍ତି କାନାଡାର ପ୍ରଧାନମନ୍ତ୍ରୀ କଷ୍ଟିନ୍ ଟ୍ରୁଡୁ ମାଲଦୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଭୂଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ ପ୍ରମୁଖ ପ୍ରଧାନମନ୍ତୀ ଶ୍ରୀ ମୋଦୀଙ୍କୁ ମଧ୍ୟ ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଇଛନ୍ତି

ଗତବର୍ଷ ଆଜିର ଦିନରେ ଏହି ବଳିଷ୍ଠ ବ୍ୟକ୍ତିଙ୍କର ନିଧନ ହୋଇଥିଲା ଅଟଳ ବିହାରୀ ବାଜପେୟୀ ତିନିଥର ପ୍ରଧାନମନ୍ତ୍ରୀ ହୋଇଥିଲେ

ଆମ ସମ୍ଭାଦଦାତା ଜଣାଇଚନ୍ତି ଯେ ଏହି ମହାନ୍ ବ୍ୟକ୍ତିଙ୍କର ସ୍କୃତି ଉଦ୍ଦେଶ୍ୟରେ ଆକି ଦେଶ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି

ଏହି ଗସ୍ତ ସମୟରେ ଶ୍ରୀ ନାଇଡୁ ଶାନ୍ତିନିକେତନଠାରେ ଆଜି ସକାଳେ ରବୀନ୍ଦ୍ର ଠାକୁରଙ୍କ ଐତିହ୍ୟ ଗୃହ 'ଶ୍ୟାମଳି'କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପଣ କରିବେ ଉପରାଷ୍ଟ୍ରପତି ଆଜି ଅପରାହ୍ନରେ କଲକାତାର ଭାରତୀୟ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧ ଅବସରରେ ତାଙ୍କର ଏକ ପ୍ରତିକୃତି ଉନ୍କୋଚନ କରିବାର କାର୍ଯ୍ୟକ୍ରମ ରହିଛି ପିଏମ ୟେଦ୍ରପ୍ସା କର୍ଷ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଆଜି ନ୍ତଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ନୂଆଦିଲ୍ଲୀ ଯାତ୍ରା କରିବା ପୂର୍ବରୁ ଗତକାଲି ସନ୍ଧ୍ୟାରେ ବେଙ୍ଗାଲୁର୍ଠାରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ପ୍ରଥମେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ରାଜ୍ୟର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବେ ସେହିଭଳି ରାଜ୍ୟରେ ମନ୍ତିମଣ୍ଡଳ ସମ୍ପ୍ରସାରଣ ସମ୍ପର୍କରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା ହେବ ଆଲୋଚନା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଚୂଡାନ୍ତ ନିଷ୍କ୍ତି ନିଆଯିବ ବୋଲି ସେ ସ୍ଟଚନା ଦେଇଛନ୍ତି ମହା ଫ୍ଲୁଡ ମହାରାଷ୍ଟ୍ରର କୋହ୍ଲାପୁର ଓ ସାଙ୍ଗଲି ଜିଲ୍ଲା ବନ୍ୟା ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହୋଇଛି

ବିପନ୍ତଙ୍କୁ ରିଲିଫ ଯୋଗାଇ ଦିଆଯିବା ସହ ଥଇଥାନ ବ୍ୟବସ୍ଥା କରାଯାଉଛି ବୋଲି କଣେ ସରକାରୀ ଅଧିକାରୀ କହିଛନ୍ତି

ଏହି ଭାରତୀୟମାନେ ଇରାନର ଏହି ତୈଳବାହୀ କାହାଜ ଚଳାଚଳ କାର୍ଯ୍ୟରେ ନିୟୋଜିତ ଥିଲେ ୟୁରୋପୀୟ ସଂଘ ଦ୍ୱାରା ଜାରି ହୋଇଥିବା କଟକଣାକୁ ଉଲ୍ଲଂଘନ କରି ଏହି ଜାହାଜ ସିରିଆକୁ ତେଲ ନେଇ ଯାଉଥିବାର ସନ୍ଦେହ କରି ଜିବ୍ରାଲେଟର କର୍ତ୍ତପକ୍ଷ ଏହାକୁ ଜବତ କରିଥିଲେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ୍ କହିଛନ୍ତି ଯେ ଏ ନେଇ ସେ ଲଣ୍ଡନରେ ଥିବା ଭାରତୀୟ ଉଚ୍ଚାୟକ୍ତଙ୍କ ସହ ଆଲୋଚନା କରିଛନ୍ତି ଜବତ ଜାହାଜର୍ତ ସବ୍ର ଭାରତୀୟଙ୍କୁ ମୁକ୍ତ କରାଯାଇଥିବା ଜଣାପଡିଛି ଅମନାଥ ଯାତ୍ରା ଚଳିତବର୍ଷର ବାର୍ଷିକ ଅମରନାଥଯାତ୍ରା ଗତକାଲି ଶ୍ରାବଣ ପୂର୍ଣ୍ଣିମା ଅବସରରେ ଶେଷ ହୋଇଛି

ଏହା ସତ୍ୱେ ବହୁ ଭକ୍ତ ଅମରନାଥଙ୍କ ଦର୍ଶନ କରିଛନ୍ତି

ପୁଞ୍ ଜିଲ୍ଲାରେ ମଧ୍ୟ ଆୟୋଜିତ ହେଉଥିବା ବୁଦ୍ଧ ଅମରନାଥ ଯାତ୍ରା ଗତକାଲି ଶାନ୍ତିପୂର୍ଣ୍ଣଭାବେ ଶେଷ ହୋଇଛି

ରାଜ୍ୟର ସାନ୍ ପ୍ରଦେଶରେ ଏହି ଘଟଣା ଘଟିଛି

ନାଗାଲାଣ୍ଡ ଟ୍ରେନିଂ ନାଗାଲାଣ୍ଡ ରାଜ୍ୟ ପ୍ରଲିସ ବାହିନୀ ସାଇବର ଅପରାଧ ଏବଂ ମହିଳା ଏବଂ ଶିଶୁମାନଙ୍କ ବିରୁଦ୍ଧରେ ହେଉଥିବା ଅନୈତିକ କାର୍ଯ୍ୟର ମୁକାବିଲା ପାଇଁ ଏହାର ପ୍ରଥମ ପରୀକ୍ଷାଗାର ଓ ତାଲିମ କେନ୍ଦ୍ର ପାଇଛି

ରବିଶାସ୍ତ୍ରୀଙ୍କ ବ୍ୟତୀତ ଯେଉଁମାନେ ଏହି ତିନିଜଣିଆ ସଦସ୍ୟ ବିଶିଷ୍ଟ କମିଟିକୁ ସାକ୍ଷାତ କରିବେ ସେମାନଙ୍କ ମଧ୍ୟରେ ପୂର୍ବତନ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଏବଂ ଶ୍ରୀଲଙ୍କା କୋଚ ଟମ୍ ମୁଡି ପୂର୍ବତନ ନ୍ୟୁଜିଲାଣ୍ଡ ଏବଂ କିଙ୍ଗ୍ସ ଇଲେଭେନ ପଞ୍ଜାବ କୋଚ ମାଇକ ହେସନ ରହିଛନ୍ତି

ବ୍ୟାଡମିଣ୍ଟନ ଭାରତୀୟ ବ୍ୟାଡମିଷ୍ଟନର ନୂଆ ଯୋଡି ସିରାଗ ସେଟ୍ଟୀ ଏବଂ ସାତ୍ୱିକ୍ସାଇରାଜ ରାଙ୍କି ରେଡ୍ଡି ଆହତ କାରଣରୁ ଆଗାମୀ ବିଶ୍ୱ ଚାମ୍ପିୟନଶିପରୁ ଓହରି ଯାଇଛନ୍ତି

ତେବେ ଆହତ ସମସ୍ୟା ଯୋଗୁଁ ଉଭୟ ପରବର୍ତ୍ତୀ ପ୍ରତିଯୋଗିତାରୁ ଓହରି ଯିବାକୁ ବାଧ୍ୟ ହୋଇଛନ୍ତି

ଏଥିସହିତ ସେ ଷଷ୍ଠ ସ୍ଥାନରେ ରହିଛନ୍ତି ସେ ଆଉ ତିନି ପର୍ଯ୍ୟାୟ ପ୍ରତିଯୋଗିତାରେ ଭାଗ ନେବେ